ଏହା ଫଳରେ ପୌର ନିର୍ବାଚନ କରିବା ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୂଷ୍ କରିଛି

ଆଉ ମଧ୍ଧ କାଳବେଶାଖୀ ନେଇ ଆଗୁଆ ସ୍ଚନା ମିଳିବ ପ୍ରାକୃତିକ ବିପର୍ଯ୍ୟୟ ପ୍ରସମନ ମନ୍ତୀ ମହେଶ୍ୱର ମହାନ୍ତିଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି

ଏଥଯୋଗୁଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଷତ ସମୀକ୍ଷା ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା

ଶ୍ରୀ ଜେନାଙ୍କ ମୃତ୍ୟୁରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ବିଧାୟକ ଅମର ପ୍ରସାଦ ଶତପଥୀ ଆକାଶ ଦାସନାୟକ ପ୍ରମୁଖ ଗଭୀର ଶୋକପ୍ରକାଶ କରିଛନ୍ତି

ଏହି ଗ୍ରାମଗୁଡ଼ିକରେ ମୋବାଇଲ୍ ସଂଯୋଗ କରିବାକୁ ଜିଲ୍ଲାପାଳ ନିତିଆୟୋଗକୁ ପତ୍ର ମାଧ୍ଧମରେ ଜଶାଇଛନ୍ତି ବୋଲି ଜିଲ୍ଲା ସ୍ବଚନା ଓ ଲୋକ ସମ୍ପର୍କ ଅଧିକାରୀ ସ୍ରଚନା ଦେଇଛନ୍ତି

ଜିଲ୍ଲା ସମବାୟ ବ୍ୟାଙ୍କ୍ ସଭାପତି ଲକ୍ଷୁଶ ମେହେରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀର ବିଧାୟକ ତଥା ବିରୋଧୀଦଳର ନେତା ନରସିଂହ ମିଶ୍ର ଯୋଗ ଦେଇ ଏହି ଋଣ ସେବାକୁ ଉଦ୍ଘାଟନ କରିଥିଲେ

ଏଥିସହିତ ସମ୍ମଲପୁର କେନ୍ଦୁଝର ଝାରସୁଗୁଡ଼ା ଏବଂ ମୟରଭଞ୍ ଜିଲ୍ଲାର ଗୋଟିଏ ଦୁଇଟି ସ୍ଚାନରେ ଘଡ଼ଘଡ଼ି ସହ ବଜ୍ରପାତ ହେବାର ସୟାବନା ରହିଛି ବାଲେଶ୍ୱର କଟକ ଭଦ୍ରକ ଯାଜପୁର ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଚାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଶିପାଗ ବିଭାଗ ପକ୍ଷରୁ କୁହାଯାଇଛି